ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଶ୍ଣ ବୈଠକ

ଫଳରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ କେଇମାସ ସମୟ ଲାଗିଯାଇଥାନ୍ତା

ଆନନ୍ଦ ଉଲ୍ଲାସର ସହ ଗଣେଶ ଉହବ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଆହ୍ୱାନ ଜଣାଇବା ସଙେସଙେ ଉହବକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

ସୁନ୍ଦର ସିଂ ଗୁର୍ଜରଙ୍କ ଭଳି ଦିବ୍ୟାଙ୍ଗଙ୍କ ବଳିଷ ମନୋବଳ ଓ ସାହସ ପ୍ରତି ପ୍ରଧାନମନ୍ତୀ ସାଲ୍ୟଟ୍ ଜଣାଇଛନ୍ତି

କ୍ୟାବିନେଟ୍ର ବୈଠକ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହୁରେ ସଚିବାଳୟଠାରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି

ଅନୁଷ୍ଚିତ ଏ ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସ୍ଚଚନା ମିଳିଛି ସରକାରୀ ଓ ଘରୋଇ ସହଭାଗିତାରେ ପିପିପିରେ ନିର୍ମାଣ ହେବାକୁ ଥିବା ଏହି ବନ୍ଦରଟି ଦୁଇଟି ପର୍ଯ୍ୟାୟରେ ଶେଷ ହେବ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବର୍ଥ ଏବଂ ଆନୁଷଙ୍ଗିକ ଭିଭିମି ନିର୍ମାଣ କରାଯିବ